କର୍ଣ୍ଣାଟକ ପଲିଟିକ୍ସ କର୍ଷ୍ଣାଟକର କଂଗ୍ରେସ ଜେଡିଏସ୍ ମେଣ୍ଟ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାପାଇଁ ଆସ୍ଥାସ୍ଟଚକ ଭୋଟ୍ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଗତକାଲି ସକାଳେ ଆସ୍ଥାସ୍ଟଚକ ଭୋଟ୍ ପ୍ରସ୍ତାବ ଆଗତ କରିଥିଲେ ପ୍ରସ୍ତାବ ଉପରେ କୌଣସି ମତଦାନ ବିନା ସଭାକୁ ଆଜି ସକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ପୂର୍ବରୁ ସଭାଗୃହରେ ଭୀଷଣ ପାଟିତୁଣ୍ଡ ହେବାଯୋଗୁଁ ସଭା କାର୍ଯ୍ୟ ବାରମ୍ଭାର ବାଧାପ୍ରାପ୍ତ ହୋଇଥିଲା ଏହାପରେ ବିଜେପି ନେତା ଜଗଦୀଶ ଶେଟ୍ଟର୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ବକୁଭାଇ ବାଲାଙ୍କୁ ଏକ ସ୍କାରକପତ୍ର ଦେଇ ଆସ୍ଥାସ୍ଚକ ଭୋଟ୍ ପ୍ରକ୍ରିୟାରେ ଆଗେଇବାପାଇଁ ବାଚସ୍କତିଙ୍କୁ ନିର୍ଦ୍ଦେଶ ଦେବାପାଇଁ ଅନୁରୋଧ କରିଥିଲେ ପରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏକ ଚିଠି ଲେଖି ଆଜି ସାଢ଼େ ଗୋଟାଏ ସୁଦ୍ଧା ସଂଖ୍ୟାଗରିଷତାର ପ୍ରମାଣ ଦେବାକୁ କହିଥିଲେ

ଇତିମଧ୍ୟରେ କଂଗ୍ରେସ ଜେଡିଏସ୍ ମେଣ୍ଟ ସେମାନଙ୍କର ବିଧାୟକମାନଙ୍କୁ ହ୍ୱିପ୍ କାରି କରିଛନ୍ତି ଆସ୍ଥାସ୍ଟଚକ ଭୋଟ୍ ଲୋଡ଼ାଯିବା ସମୟରେ ଯେଉଁମାନେ ଅନୁପସ୍ଥିତ ରହିବେ ସେମାନଙ୍କ ବିରୁଦ୍ଧରେ ଦଳବଦଳ ଆଇନ ଲାଗୁ କରାଯିବ ବୋଲି ଚେତାବନୀ ଦିଆଯାଇଛି ଇତିମଧ୍ୟରେ ଆସ୍ଥାସଚକ ଭୋଟ୍ ଲୋଡ଼ାଯିବାପାଇଁ ଦିଆଯାଇଥିବା ସମୟସୀମା ଶେଷ ହୋଇଯାଇଥିବାବେଳେ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି ଏଲ୍ଏସ୍ କଂଗ୍ରେସ ପ୍ରୋଟେଷ୍ଟ କର୍ଷ୍ଣାଟକର ରାଜନୈତିକ ଘଟଣାବଳୀକୁ ନେଇ ଆଜି ଲୋକସଭାରେ କଂଗ୍ରେସ ସାଂସଦମାନେ ବାଚସ୍କତିଙ୍କ ଆସନ ନିକଟକୁ ଯାଇ ପ୍ରତିବାଦ କରିଛନ୍ତି ବାଚସ୍କତି ଓମ୍ ବିର୍ଲା ସଦସ୍ୟମାନେ ରାଜ୍ୟ ସମ୍ପର୍କୀୟ ବିଷୟ ଉତ୍ଥାପନ ନ କରିବାକୁ କରିଥିବା ଅନୁରୋଧକୁ କେହି କର୍ଷପାତ କରି ନ ଥିଲେ କଂଗ୍ରେସ ସଦସ୍ୟମାନେ ସ୍ଲୋଗାନ ଦେଇ ଓ ପ୍ଲାକାର୍ଡ଼ ପ୍ରଦର୍ଶନ କରି ନ୍ୟାୟ ମାଗିଥିଲେ ସଦସ୍ୟମାନେ ଏ ପ୍ରସଙ୍ଗ ପରେ ଉତ୍ଥାପନ କରିବେ ବୋଲି ବାଚସ୍କତି ପ୍ରତିଶ୍ରତି ଦେବାରୁ ସଦସ୍ୟମାନେ ପ୍ରତିବାଦ ବନ୍ଦ୍ କରିଥିଲେ ଏହାପରେ ସଭାରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା

ଭାରତ ଶରଣାର୍ଥୀମାନଙ୍କ ଆଶ୍ରୟସ୍ଥଳୀ ରାଜଧାନୀ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ଜଣାଇଛନ୍ତି ଏନ୍ଆର୍ସିରେ ସ୍ଥାନ ପାଇଥିବା ନାଗରିକମାନଙ୍କ ଯାଞ୍ ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ସ୍ଥାନୀୟ ଅଫିସରମାନଙ୍କ ସହାୟତାରେ ଭାରତ ବାଂଲାଦେଶ ସୀମା ଅଞ୍ଚଳର ଲକ୍ଷ ଲୋକଙ୍କୁ ଭୁଲ୍ବଶତଃ ଏନ୍ଆର୍ସିରେ ଅନ୍ତର୍ଭୁକ୍ତ କରାଯାଇଥିବାର କେନ୍ଦ୍ର ସରକାର ଓ ଆସାମ ସରକାର କହିଛନ୍ତି

ଏଥିପାଇଁ ସୁପ୍ରିମ୍କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଥିଲେ

ଇସି ନୋଟିସ୍ ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ଯୋଗୁଁ ରାଷ୍ଟ୍ରୀୟବାଦୀ କଂଗ୍ରେସ ପାର୍ଟି ଏନ୍ସିପି ତୂଶମଳ କଂଗ୍ରେସ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିଠାରୁ କାହିଁକି ରାଷ୍ଟ୍ରୀୟ ଦଳର ମର୍ଯ୍ୟାଦା ପ୍ରତ୍ୟାହାର କରି ନିଆ ନ ଯିବ ବୋଲି ନିର୍ବାଚନ କମିଶନ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ କାରି କରିଛନ୍ତି

ବର୍ତ୍ତମାନ ସୁଦ୍ଧା ଟିଏମ୍ସି ବିକେପି ବିଏସ୍ପି ସିପିଆଇ ସିପିଆଇଏମ୍ କଂଗ୍ରେସ ଏନ୍ସିପି ଓ ମେଘାଳୟ ପିପୁଲ୍ସ ପାର୍ଟିକୁ ରାଷ୍ଟ୍ରୀୟ ଦଳର ମର୍ଯ୍ୟାଦା ମିଳୁଛି ପାକ୍ ଯାଦବ ପାକିସ୍ତାନ କହିଛି ଦେଶର ଆଇନ ଅନୁସାରେ ଭାରତୀୟ ନାଗରିକ କୂଲ୍ଭୂଷଣ ଯାଦବଙ୍କ ପାଖକୁ ଭାରତର କୂଟନୀତିଜ୍ଞମାନଙ୍କୁ ଯିବାକୁ ଅନୁମତି ପ୍ରଦାନ କରାଯିବ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ପାକିସ୍ତାନ ଜଣାଇଛି ଗତରାତିରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃଭି ଜାରି କରି କହିଛି ଆନ୍ତର୍କାତିକ ନ୍ୟାୟାଳୟଙ୍କ ନିଷ୍ପଭି ଅନୁସାରେ ଭିଏନା କୂଟନୈତିକ ସମ୍ପର୍କ ରାଜିନାମା ମୁତାବକ ଯାଦବଙ୍କୁ ତାଙ୍କର ଅଧିକାର ବିଷୟରେ ଜଣାଇ ଦିଆଯାଇଛି ଇତିମଧ୍ୟରେ କୂଲ୍ଭୂଷଣ ଯାଦବଙ୍କୁ ଖଲାସ କରି ହସ୍ତାନ୍ତର କରିବାକୁ ଭାରତ ପାକିସ୍ତାନକୁ ଆହ୍ୱାନ ଦେଇଛି ଗତକାଲି ରାଜ୍ୟସଭାରେ ବିବୃତ୍ତି ଦେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ କ୍ରଲ୍ଭ୍ଷଣ ଯାଦବ ସମ୍ପର୍ଶ୍ଣ ନିର୍ଦୋଷ ଓ ତାଙ୍କୁ କୌଣସି ନ୍ୟାୟିକ ସହାୟତା ଦିଆ ନ ଯାଇ ଜୋର୍ ଜବରଦସ୍ତ କରି ତାଙ୍କଠାରୁ ଦୋଷ ସ୍ୱୀକାରୋକ୍ତି ନିଆଯାଇଥିଲା

ଏହାପରେ ଭାରତ ଆନ୍ତର୍ଜାତିକ ନ୍ୟାୟାଳୟରେ ଏହା ବିରୁଦ୍ଧରେ ଆବେଦନ କରିଥିଲା ରେଲ୍ ଭାରତୀୟ ରେଳବାଇ ଚିକିହା ସହାୟକ ବର୍ଗ ପାଇଁ ଆଜିଠାରୁ ସର୍ବବୃହତ୍ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବ

ସହାୟକ ପଦବୀ ପାଇଁ କମ୍ପ୍ୟୁଟରଭିଭିକ ପରୀକ୍ଷା ହେବ

ଭାରତୀୟ ରେଳବାଇ ପକ୍ଷର୍ତ ଏହା ହେଉଛି ପ୍ରଥମ ପରୀକ୍ଷା ଯେଉଁଥିରେ ଅର୍ଥନୈତିକ ଅନଗ୍ରସର ଶ୍ରେଣୀପାଇଁ ସଂରକ୍ଷଣର ବ୍ୟବସ୍ଥା ରଖାଯାଇଛି ମାଡ୍ରାସ୍ ହାଇକୋର୍ଟ ଭାଇକୋ ଦେଶଦ୍ରୋହ ଅଭିଯୋଗରେ ଚେନ୍ନାଇର ଏକ ନିମୁ ଅଦାଲତଦ୍ୱାରା ଏମ୍ଡିଏମ୍କେ ମୁଖ୍ୟ ଭାଇକୋଙ୍କୁ ଦିଆଯାଇଥିବା ବର୍ଷେ କେଲ୍ ଦଣ୍ଡାଦେଶକୁ ଗତକାଲି ମାଡ୍ରାସ୍ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି

ଶ୍ରୀ ଭାଇକୋ ତାମିଲ୍ନାଡୁରୁ କିଛିଦିନ ପୂର୍ବେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ନିମ୍ନ ଅଦାଲତଙ୍କ ରାୟ ବିର୍ଦ୍ଧରେ ସେ ହାଇକୋର୍ଟରେ ଆବେଦନ କରିଥିଲେ ଜଷ୍ଟିସ୍ ପିଡି ଅଡିକେଶବାଲୁ ମାମଲାକୁ ଶୁଶିବା ପରେ ତାଙ୍କ ବିରୁଦ୍ଧରେ ଦଶ୍ଡାଦେଶକୁ ରଦ୍ଦ କରିଦେଇଥିଲେ

ଦ୍ୱିତୀୟ ବାର ଲାଗି ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବ ପରେ ଏହା ତାଙ୍କର ଦ୍ୱିତୀୟ ମନ୍ କୀ ବାତ୍ କାର୍ଯ୍ୟକ୍ରମ ହେବ ଲୋକମାନେ ସେମାନଙ୍କର ମତାମତ କଣାଇବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଛନ୍ତି

ପ୍ଲୁଡ୍ ସିଚୁଏସନ୍ ବିହାରରେ ବିଭିନ୍ନ ବନ୍ୟାଞ୍ଚଳରୁ ପାଣି ଛାଡ଼ିବା ପରେ ସେଠାରେ ମହାମାରୀ ଓ କଳକନିତ ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ଅଧିକ ସଂଖ୍ୟାରେ ଚିକିତ୍ସା ଶିବିରମାନ ପକାଇବାକୁ ଜିଲ୍ଲା ପ୍ରଶାସନଗୁଡ଼ିକୁ କୁହାଯାଇଛି

ବିଭିନ୍ନ ସ୍ଥାନରେ ଦୁର୍ବଳ ହୋଇଯାଇଥିବା ବନ୍ଧ ସଡ଼କ ଓ ପୋଲ ଭ୍ଷୁଡ଼ିବାର ଖବରମାନ ଆସି ପହଞ୍ଚୁଛି ଗତକାଲି ମୁଜାଫର୍ପୁର ଜିଲ୍ଲାର ଗାଈଘାଟଠାରେ ବାଘମତୀ ବନ୍ଧର ଏକ ଅଂଶ ଭୂଷୁଡ଼ି ପଡ଼ିବାରୁ କିଛି ନୂଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି ଆସାମର ବନ୍ୟା ପରିସ୍ଥିତିରେ ଉନ୍ନତି ଘଟୁଛି ରାଜ୍ୟରେ ବନ୍ୟାଜଳ ହ୍ରାସ ପାଉଛି

ସେ ଡେନ୍ମାର୍କର ମିଆ ବ୍ଲିଚ୍ଫେଲ୍ଟ୍ଙ୍କୁ ପ୍ରାକ୍ କ୍ୱାର୍ଟର୍ ଫାଇନାଲ୍ରେ ଗତକାଲି ପରାସ୍ତ କରିଥିଲେ ଗତକାଲି ରୁଷ୍ ଓପନ୍ରେ ପ୍ରର୍ବତନ ଜାତୀୟ ଚାମ୍ପିୟନ୍ ରତ୍ତ୍ପର୍ଷ୍ଣା ଦାସ ମହିଳା ସିଙ୍ଗଲ୍ସ୍ରେ ସରିଲ୍ ବର୍ମା ପୁରୁଷ ସିଙ୍ଗଲ୍ସ୍ରେ ଓ ମହିଳା ଡବଲ୍ସ୍ରେ ଜେ ମେଘନା ଓ ପ୍ରର୍ବଶା ଏସ୍ ରାମ୍ କ୍ୱାର୍ଟର୍ ଫାଇନାଲ୍କୁ ଉଠିଛନ୍ତି